ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ବିତର୍କରେ ଲୋକସଭାରେ ଆଲୋଚନା ଚାଲିଥିବାବେଳେ ରାଜ୍ୟସଭାରେ ଆଜି ଆଲୋଚନା ହେବ

ଏଥିପାଇଁ ସୁନାମୀ ସତର୍କତା ଜାରି କରାଯାଇ ନାହିଁ

ଜଷ୍ଟସ୍ ସଞ୍ଜୀବ୍ ଖାନ୍ଧା ଓ ବିଆର୍ ଗବାଇଙ୍କ ଖଣ୍ଡପୀଠ ଚିକସ୍ତା ସୁବିଧା ପୁଷ୍ଟି ପରିମଳ ଓ ରାଜ୍ୟର ସ୍ୱାସ୍ଥ୍ୟରକ୍ଷା ବିଷୟ ଉପରେ ଆଫିଡେଭିଟ୍ ଦାଖଲ କରିବାକୁ ବିହାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏ ସମ୍ୟନ୍ଧୀୟ ଆବେଦନର ଶୁଣାଶି ସମୟରେ ଉତ୍ତର ପ୍ରଦେଶରେ ମଧ୍ୟ ସମାନ ଧରଣର ମୃତ୍ୟୁ ଘଟଣା ପୂର୍ବରୁ ଘଟିଥିବା ବିଷୟରେ ଜଣେ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଅଦାଲତ ଏହାକୁ ବିଚାରକୁ ନେଇ ରାଜ୍ୟ ସରକାରଙ୍କଠାର୍ ଜବାବ ଲୋଡ଼ିଛନ୍ତି

ଜଣେ ଓକିଲ ଦାୟର କରିଥିବା ସେହି ଆବେଦନରେ ମସ୍ତିଷ୍କ ଜ୍ୱରରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାର ଉଲ୍ଲେଖ କରିଛନ୍ତି ପୂର୍ବରୁ ରୋଗ ବ୍ୟାପିଥିବା ଉତ୍ତର ପ୍ରଦେଶର ଗୋରଖପୁରରେ ଏଭଳି ପୁନର୍ବାର ରୋଗ ନ ବ୍ୟାପିବାପାଇଁ ପଦକ୍ଷେପ ନେବାଲାଗି ନିର୍ଦ୍ଦେଶ ଦିଆଯିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି ଓ ପ୍ରାଥମିକ ଚିକିହାର ବ୍ୟବସ୍ଥା କରିବାପାଇଁ ମଧ୍ୟ ଆବେଦନରେ ଉଲ୍ଲେଖ ରହିଛି ଡାକ୍ତରୀ ବିଶେଷଜ୍ଞମାନଙ୍କର ଏକ ଦଳକୁ ଶୀଘ୍ର ମୁଜାଫରପୁର ପଠାଇବା ଲାଗି ନିର୍ଦ୍ଦେଶ ଦେବାପାଇଁ ଆବେଦନରେ ଅନୁରୋଧ କରାଯାଇଛି

ରାଜ୍ୟରେ ମସ୍ତିଷ୍କ ଜ୍ୱର ଯୋଗୁଁ ବହୁ ସଂଖ୍ୟାରେ ପିଲାମାନଙ୍କର ମୃତ୍ୟୁ ଘଟିବା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଉଛି

ପାର୍ଲାମେଣ୍ଟ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନା ଏବେ ଲୋକସଭାରେ ଚାଲିଛି ଧନ୍ୟବାଦ ପ୍ରସ୍ତାବ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆରମ୍ଭ କରିଥିଲେ ରାଜ୍ୟସଭାରେ ମଧ୍ୟ ଆକି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନା ହେବ ନବନିଯୁକ୍ତ ବିଜେପି କାର୍ଯ୍ୟକାରୀ ସଭାପାତି କ୍ଷେପି ନଡ୍ରା ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ କରିବେ

କ୍ଲାଇମେଟ୍ ଚେଞ୍ ଜଳବାୟୁ ପରିବର୍ତ୍ତନର କୃଷି ଉପରେ ପଡ଼ୁଥିବା କୁପ୍ରଭାବକୁ ଆକଳନ କରିବା ଲାଗି ସରକାର ବିଭିନ୍ନ ଅଧ୍ୟୟନ ଓ ପଦକ୍ଷେପ ଗ୍ରହଣ କରିଛନ୍ତି କୃଷି ଓ ତତ୍ସମ୍ୟନ୍ଧୀୟ କ୍ଷେତ୍ରରେ ଏଥିପାଇଁ ଅନେକ ଅଧ୍ୟୟନ କରାଯାଇଛି ସେଗୁଡ଼ିକ ଦେଶର ବିଭିନ୍ନ ଭାଗରେ ଅବସ୍ଥିତ ଆଇସିଏଆର୍ ପ୍ରତିଷ୍ଠାନଗୁଡ଼ିକ ମାଧ୍ୟମରେ କରାଯାଇଛି କୃଷି ଓ କୃଷକ କଲ୍ୟାଶ ମନ୍ତ୍ରୀ ନରେନ୍ଦ୍ର ତୋମର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଜଳବାୟୁ ପରିବର୍ତ୍ତନର ସ୍ୱଷ୍ଟ ସଙ୍କେତ ଦେଶରେ ଅନୁଭବ କରାଯାଉଛି ସେ କହିଛନ୍ତି ଗତ ତିନି ଦଶନ୍ଧି ମଧ୍ୟରେ ଭାରତର ହାରାହାରି ବାର୍ଷିକ ତାପମାତ୍ରାରେ ଦ୍ରତ ବୃଦ୍ଧି ପରିଲକ୍ଷିତ ହୋଇଛି ଜଳବାୟୁ ପରିବର୍ତ୍ତନ ଯୋଗୁଁ ମୁଖ୍ୟ ଫସଲଗୁଡ଼ିକର କ୍ଷତି ଘଟିବା ସହ ଉତ୍ପାଦନରେ ହ୍ରାସ ଘଟିଛି ସେଗୁଡ଼ିକ ମଧ୍ୟରେ ଧାନ ଗହମ ମକା ଓ ଆଳୁ ପ୍ରଭୃତି ରହିଛି ସ୍ବେଶାଲ୍ ଟ୍ରେନ୍ସ୍ ବିଭିନ୍ନ ପର୍ବପର୍ବାଣି ସମୟରେ ଅତ୍ୟଧିକ ଯାତ୍ରୀଭିଡ଼ କମ୍ କରିବାପାଇଁ ଭାରତୀୟ ରେଳବାଇ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ଚଳାଚଳ କରିଛି

ରେଳମନ୍ତ୍ରୀ ପିୟୁଷ୍ ଗୋୟଲ୍ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି

ରାଜସ୍ଥାନ ଟେଣ୍ଟ ରାଜସ୍ଥାନର ବାଡ଼୍ମର୍ ଜିଲ୍ଲାରେ ଏକ ତମ୍ବୁ ଭାଙ୍ଗିପଡ଼ିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି

ବାଲୋତ୍ରା ସବ୍ଡିଭିଜନ୍ର କଶୋଲ୍ ଗ୍ରାମଠାରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଜୋର୍ରେ ପବନ ବହିବାରୁ ସେହି ତମ୍ଭୁଟି ଭାଙ୍ଗିପଡ଼ିଥିଲା ଏହି ସମୟରେ ସେଠାରେ ବହୁ ସଂଖ୍ୟାରେ ଲୋକମାନେ ଏକତ୍ରିତ ହୋଇଥିଲେ ଲୋକମାନେ ବିଦ୍ୟତ୍ ତାର ସଂସ୍କର୍ଶରେ ଆସିବା କିମ୍ବା ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଶ୍ଚାଲ୍ ଭୂଷୁଡ଼ିବା ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ବର୍ଷନା କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ମୃତବ୍ୟକ୍ତିମାନଙ୍କ ପାଇଁ ସେ ଶୋକ ବ୍ୟକ୍ତ କରୁଛନ୍ତି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ସଭାପତି ଅମିତ୍ ଶାହା ଏତେ ସଂଖ୍ୟକ ଲୋକମାନଙ୍କର ମୃତ୍ୟୁ ଘଟିଥିବାରୁ ଶୋକ ପ୍ରକାଶ କରିଛନ୍ତି

ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ବିଏସ୍ ଧନୋଆ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କାର୍ଗିଲ୍ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ବହୁ ଅବସରପ୍ରାପ୍ତ ଓ ଉପସ୍ଥିତ ଯବାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଏହି ଅବସରରେ ଏକ ପ୍ରଦର୍ଶନ ଓ ଫ୍ଲାଏ ପାଷ୍ଟର ମଧ୍ୟ ଆୟୋଜନ କରାଯାଇଛି

ଅଷ୍ଟମ ପର୍ବତାରୋହୀଙ୍କ ମୃତଦେହକୁ ଠାବ କରିବା କାର୍ଯ୍ୟ ଆଜି ଜାରି ରହିଛି

ସେହିସବୁ ସ୍ଥାନରୁ ପର୍ବତାରୋହଣ ପାଇଁ ବ୍ୟବହୃତ କିଛି ଯନ୍ତ୍ରପାତି ଓ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି

ସେ ମୁଦ୍ରାନୀତି ବିଭାଗର ଦାୟିତ୍ୱରେ ଥିଲେ

ଇଣ୍ଡୋନେସିଆ କ୍ୱେକ୍ ଇଷୋନେସିଆରେ ଆଜି ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି

ଧନଜୀବନର କ୍ଷୟକ୍ଷତି ସଂକ୍ରାନ୍ତରେ ଏପର୍ଯ୍ୟନ୍ତ କୌଣସି ଖବର ମିଳି ନାହିଁ

ପ୍ରଶାନ୍ତ ମହାସାଗରୀୟ ସୁନାମୀ ସତର୍କତା କେନ୍ଦ୍ର ପକ୍ଷରୁ କୌଣସି ସୁନାମୀ ସତର୍କତା କାରି କରାଯାଇ ନାହିଁ ଇଣ୍ଡୋନେସିଆରେ ବାରମ୍ଘାର ଏଭଳି ଭୂମିକମ୍ପ ଅନୁଭୂତ ହୋଇଥାଏ କ୍ରିକେଟ୍ ଡବ୍ଲ୍ୟସି ଆଇସିସି କ୍ରିକେଟ୍ ବିଶ୍ୱକପ୍ରେ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଅପରାହୁରେ ଏକ ମ୍ୟାଚ୍ ଅନୁଷ୍ଠିତ ହେବ

ଆକାଶବାଣୀ ପକ୍ଷରୁ ଖେଳର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଚାର କରାଯିବ

ସମ୍ପ୍ରତି ଶେଷ ହୋଇଥିବା ଏକ ମ୍ୟାଚ୍ରେ ଶ୍ରୀଲଙ୍କା ଇଂଲଣ୍ଡକୁ ହରାଇଥିବାରୁ ବାଂଲାଦେଶ ପାଇଁ ଏହା କିଛି ମାତ୍ରାରେ ଆଶ୍ୱସ୍ତି ଆଣିଦେଇଛି ସେମିଫାଇନାଲ୍ରେ ସ୍ଥାନ ପାଇବାକୁ ହେଲେ ବାଂଲାଦେଶ ଆଫଗାନିସ୍ତାନକୁ ବହୁ ରନ୍ ବ୍ୟବଧାନରେ ପରାସ୍ତ କରିବାକୁ ହେବ